ତେବେ ଏଥିପାଇ ଟ୍ରକ୍ ମାଲିକମାନଙ୍କୁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ

କିଲ୍ଲାର କାଶିନଗର ରାୟଗଡ଼ ଆର୍ ଉଦୟଗିରି ଓ ଗୁମ୍ମା ଆଦି ବିପଦପୂର୍ଶ୍ଣ ଅଞଳରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ସ୍ଚଳଭାଗ ଛୁଇଁବା ପରେ ଲଘୁଚାପ ଦୁର୍ବଳ ହୋଇପଡ଼ିଛି

ଆଜି ଭୁବନେଶ୍ୱର ଉପକୂଳ ଓ ଆଭ୍ୟନ୍ତରୀଶ ଦକ୍ଷିଣ ଭାଗରେ ମଧ୍ଧମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି